କୋହଲା ପାଗ ଯୋଗୁଁ ଜନଜୀବନ ବ୍ୟାହତ

ତେଶୁ ମଧ୍ଧସ୍ଘତା ଆଇନ୍କୁ ବ୍ୟାପକ କରିବା ସହ ସରଳୀକରଣ କରାଗଲେ କମ୍ ଖର୍ଚ୍ଚରେ ମାମଲାର ଦ୍ରତ ସମାଧାନ ହୋଇପାରିବ

ଏହି ଘଟଶାକୁ ନେଇ ସ୍ଛାନୀୟ ଲୋକେ ବିଦ୍ୟୁତ୍ ବିଭାଗକୁ ଦୋଷ ଦେଇଛନ୍ତି

ସେହିଭଳି ସମସ୍ତ ଆହତମାନଙ୍ଙୁ ମାଗଣାରେ ଚିକିହା କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି

ଆକିର ଏହି ଘଟଣା ପରେ ରାଜ୍ୟ ପରିବହନ ମନ୍ତୀ ବିଦ୍ୟତ୍ ବିଭାଗକୁ ଦାୟୀ କରିଥିବା ଜଶାପଡ଼ିଛି

ସେହିଭଳି କିଲ୍ଲୁ ପ୍ରଶାସନ ଓ ଦମକଳ ବାହିନୀ ଏହି ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିଥିଲେ

ଶ୍ରୀଜୀଉମାନଙ୍କ ଭୋଗମଣ୍ଡପ ନୀତି ଶେଷହୋଇ ମଇଲମ କରାଯାଇଥିଲା

ଭିତର କାଠ ପାଖରେ ଠିଆହୋଇ ଭକ୍ତମାନେ ଏହି ଆକର୍ଷଣୀୟ ବେଶ ଦର୍ଶନ କର୍ସଛନ୍ତି ଦର୍ଶନାର୍ଥୀମାନଙ୍କର ନିରାପତ୍ତା ଲାଗି ବଡଦେଉଳ ପରିସରେ ସ୍ୱତନ୍ତ ପୁଲିସ ବ୍ୟବସ୍ରା କରାଯାଇଛି

ସେହିଭଳି ବର୍ଷା ସହ କୋହଲା ପାଗ ପାଇଁ ସାଧାରଣ ଜୀବନ ଯାତ୍ରା ମଧା କେତେକାଂଶରେ ପ୍ରଭାବିତ ହୋଇଛି